ସେହିପରି ଗୁଣୁପୁରୁ ନିର୍ବାଚନ ମଣ୍ଡଳୀ ଲାଗି ସିପିଆଇଏମ୍ ପ୍ରାର୍ଥୀ ତ୍ରିପତି ଗମାଙ୍ଗ ତାଙ୍କ ସମର୍ଥକଙ୍କ ସହ ଯାଇ ଉପଜିଲ୍କୁପାଳଙ୍କ କାର୍ଯ୍ୟାଳୟରେ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି

ତାଙ୍କୁ ଟିକେଟ୍ ମିଳିନଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି

ସେ ତାଙ୍କ ଇସ୍ତଫାପତ୍ର ରାକ୍ୟପାଳଙ୍କ ନିକଟକୁ ପଠାଇ ଦେଇଛନ୍ତି ଚଳିତମାସ ସେ ଅବସର ଗ୍ରହଣ କରିଥାନ୍ତେ

ଦୁଇ ସଦସ୍ୟଙ୍କ ନାମ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯିବ

ଏହା ବ୍ୟତୀତ ପ୍ରାକୃତିକ ପରିବେଶକୁ ଯେପରି କ୍ଷତି ନ ହୁଏ ସେଥିପ୍ରତି ଦୂଷ୍ଟି ଦିଆଯାଇ ପର୍ଯ୍ୟଟନର ବିକାଶ କରାଯିବ ବୋଲି ଜଣାପଡ଼ିଛି ବର୍ଉମାନ ମଣ୍ଡାସୁରରେ ଇକୋ ଟ୍ୟୁରିଜିମ୍ ରହିଛି ପ୍ରାକୃତିକ ସୌଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଏଠାରେ ଏକ ଓ୍ୱାଚ୍ ଟାଓ୍ୱାର ମଧ୍ଧ ନିର୍ମାଣ କରାଯାଇଛି ଆନୋଳନ କେନ୍ଦ୍ରାପଡ଼ା କିଲ୍ଲାରେ ମଦ ଦୋକାନ ଖୋଲାଯିବା ପ୍ରତିବାଦରେ ମହିଳାମାନେ ଆନ୍ଦୋଳନ କରିଛନ୍ତି ପୂର୍ବରୁ ଏ ସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍କିଆକର୍ଷଣ କରାଯାଇଥିଲେ ମଧ କୌଶସି ପଦକ୍ଷେପ ନିଆ ନଯିବାରୁ ଏହି ଆନ୍ଦୋଳନ କରାଯାଇଛି

ଏନେଇ ଜନସାଧାରଣଙ୍କୁ ସଚେତନ କରିବା ଓ ଜଳଛତ୍ର ଖୋଲିବା ପାଇଁ ଗତକାଲି ଜିଲ୍ଲାସ୍ଟରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି